ଗତକାଲି ଶିକ୍ରମନ୍ତୀ ଅନନ୍ତ ଦାସଙ୍କ ଅଧ୍ଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଥିଲା

ଏହି ଅବସରରେ ବକ୍ତା ପ୍ରତିଯୋଗୀତା ଏବଂ କୁଇଜ ପ୍ରତିଯୋଗୀତାର କ୍ତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା

କିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ

ଏତଦବ୍ୟତୀତ ରାଜ୍ୟର ଗୋଟିଏ ଦୁଇଟି ସ୍ଚାନରେ ସାମାନ୍ୟରୁ ମଧ୍ଧମ ଧରଶର ବର୍ଷା ହେବ ବୋଲି ଭୁବନେଶ୍ୱର ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି